କରିବେ

ଶ୍ରୀକ୍ଷେତ୍ର ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହୋଇଛି

ଏହି ଏକ୍ନପ୍ରେସ୍ଓ୍ବେ ଗାଜିପୁରକୁ ରାଜଧାନୀ ଲକ୍ଷ୍ନୌ ସହ ସଂଯୋଗ କରିବ ଏହା ଲକ୍ଷ୍ନୌର ଚାନ୍ଦ ସରାଇଠାରୁ ଗାଜ୍ଚିପୁରର ହାଇଦରିଆକୁ ସଂଯୋଗ କରିବ ଏକ ଛୋଟ ସଡ଼କ ମାଧ୍ୟମରେ ଏହା ବାରାଣସୀକୁ ସଂଯୋଗ କରିବ ଲକ୍ଷ୍ନୌ ଆଗ୍ରା ଏକ୍ନପ୍ରେସ୍ଓ୍ୱେ ଓ ଯମୁନା ଏକ୍ନପ୍ରେସ୍ଓ୍ୱେ ଦେଇ ଏହା ରାଜଧାନୀ ଦିଲ୍ଲୀକୁ ସିଧା ସଂଯୋଗ କରିବ ପ୍ରଧାନମନ୍ତ୍ରୀ ଆଜମଗଡ଼ଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ

ସେ ବିଦ୍ୱାନମାନଙ୍କୁ ଉଦ୍ବୋଧନ ଦେବେ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ମେରି କାଶୀ ପୁସ୍ତକ ଉନ୍କୋଚନ ଉହବରେ ଯୋଗ ଦେବେ ବାରାଣସୀରେ ଆଜି ରାତ୍ରୀ ଯାପନ କରି ସେ ଆସନ୍ତାକାଲି ମିର୍ଜାପୁର ଗସ୍ତ କରିବେ

ଶ୍ରୀ ମୋଦି ମିର୍ଜାପୁର ମେଡିକାଲ୍ କଲେଜର ଭିଭି ପ୍ରସ୍ତର ସ୍ଥାପନ କରିବେ ଓ ବାଲୁଘାଟଠାରେ ଗଙ୍ଗାନଦୀ ଉପରେ ଏକ ପୋଲକୁ ଉତ୍ସର୍ଗ କରିବେ ରାଜନାଥ ବାଙ୍ଗଲାଦେଶ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ବାଙ୍ଗଲାଦେଶରେ ଦ୍ୱିପକ୍ଷୀୟ ନିରାପତ୍ତା ସୀମା ପରିଚାଳନା ଓ ସୀମା ପାର ଅପରାଧ ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିବେ

ବାଙ୍ଗଲାଦେଶ ଆଭ୍ୟନ୍ତରିଣ ମନ୍ତ୍ରୀ ଆସାଦୁଜ୍ୱମାନ୍ ଖାଁ କମାଲ୍ ତାଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ ତାଙ୍କର ଏହି ଗସ୍ତ ସମୟରେ ଶ୍ରୀ ସିଂ ଓ ଶ୍ରୀ କମାଲ୍ ଷଷ୍ଠ ଭାରତ ବାଙ୍ଗଲାଦେଶ ଆଭ୍ୟନ୍ତରିଣ ମନ୍ତ୍ରୀ ସ୍ତରୀୟ କଥାବାର୍ତ୍ତାରେ ସହ ଅଧ୍ୟକ୍ଷତା କରିବେ ଶ୍ରୀ ସିଂ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ସାକ୍ଷାତ କରି ତାଙ୍କ ସହ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ

ଆଜି ସକାଳେ ଗୁଜରାଟର ଗାନ୍ଧିନଗର ସ୍ଥିତ କର୍ଣ୍ଣବତୀ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ୟୁଥ୍ ପାର୍ଲାମେଷ୍ଟରେ ଏକ ବିଶାଳ ସମାବେଶରେ ଶ୍ରୀ ଶାହା ଉଦ୍ବୋଧନ ଦେଇଛନ୍ତି ଅମିତ୍ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେ ଏକ ନୂଆ ଭାରତର ସ୍ୱପ୍ନ ଦେଖିଛନ୍ତି ଯାହା ଦାରିଦ୍ର୍ୟ ଦୁର୍ନୀତି ଜନବହୁଳତା ଓ ଜାତିବାଦ ମୁକ୍ତ ସେ ଜନ୍ ଧନ୍ ଯୋଜନା ଉତ୍କଳା ଯୋଜନା ମେକ୍ ଇନ୍ ଇଣ୍ଡିଆ ଭଳି ଏନ୍ଡିଏ ସରକାରଙ୍କର ଅନେକ ସଫଳ ଯୋଜନାର ଅବତାରଣା କରିଚନ୍ତି ଆଜି ଅପରାହ୍ନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ୍ୟର ଦଳୀୟ ନେତାଙ୍କ ସହ ବୈଠକରେ ଯୋଗଦେବେ ପୂର୍ବରୁ ଆଜି ସକାଳେ ରଥଯାତ୍ରା ଅବସରରେ ଜଗନ୍ଧାଥ ମନ୍ଦିରରେ ସେ ମଙ୍ଗଳ ଆଳତିରେ ଭାଗ ନେଇଥିଲେ

ଗତକାଲି ନୂଆଦିଲ୍ଲୀରେ ସେ ଏହା କହିଛନ୍ତି ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ କଟକଣା ମାଧ୍ୟମରେ ଦମନ କରିବା ସଂକ୍ରାନ୍ତ ଆମେରିକାର ନୀତି ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଏହା ଆମେରିକାର ନୀତି କାତିସଂଘ ନୀତି ନୁହେଁ ସେ ଦୃଷ୍ଟିରୁ ଭାରତ ନିଜର ଆଭିମୁଖ୍ୟ ବିଷୟରେ ଆମେରିକାକୁ ଜଣେଇ ଦେଇଛି ଆଉ ଏକ ପ୍ରଶ୍ୱର ଉତ୍ତର ଦେଇ ସେ କହିଛନ୍ତି ଭାରତ ବର୍ତ୍ତମାନ ପଞ୍ଚମ ପୀଢ଼ି ଲଢୁଆ ବିମାନ ନିର୍ମାଣ ପ୍ରକଳ୍ପରେ ଭାଗିଦାର ହେବ ନାହିଁ ଓ ପରେ ଏହି ପ୍ରକଳ୍ପରେ ଯୋଗ ଦେଇ ପାରେ ବୋଲି ଋଷ୍କୁ ଜଣାଇଛି

ଉସବକୁ ସୁରୁଖୁରୁରେ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି

ପ୍ରେଜ୍ ରଥଯାତ୍ରା ରାଷ୍ଟ୍ରପତି ରାମନାଥ କୋବିନ୍ଦ ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଦ୍ୱାରା ସଭିଙ୍କ ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ଭରିଯିବ ବୋଲି ଟ୍ୱିଟ୍ ଯୋଗେ ଶ୍ରୀ କୋବିନ୍ଦ ଆଶାବ୍ୟକ୍ତ କରିଛନ୍ତି ପିଏମ୍ ରଥଯାତ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଥଯାତ୍ରା ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜଗନ୍ନାଥଙ୍କ ଅପାର କରୁଣାରୁ ଭାରତ ବିକାଶର ନୂଆ ସୋପାନରେ ପହଞ୍ଚିବ ଏବଂ ପ୍ରତିଟି ଭାରତୀୟର ଜୀବନରେ ସୁଖ ଓ ସମୃଦ୍ଧି ଭରିଯିବ ବୋଲି ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି

ଜନସାଧାରଣ ନରେନ୍ଦ ମୋଦି ଆପ୍ ଏବଂ ମାଇ ଗଭ୍ ଓପନ୍ ଫୋରମ୍ ମାଧ୍ୟମରେ ନିକ ନିଜର ଚିନ୍ତାଧାରା ଓ ପରାମର୍ଶ ଉପସ୍ଥାପନ କରିପାରିବେ

ରେକର୍ଡ ହୋଇଥିବା କିଛି ମେସେଜ୍ ପ୍ରସାରଣରେ ସାମିଲ କରାଯିବ

କଚ୍ଛରେ ବର୍ଷା ଋତୁର ଆଗମନ ଅବସରରେ ଏହି ଦିବସ ପାଳନ କରାଯାଇଥାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଚ୍ଛି ସଂପ୍ରଦାୟକୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ଏସ୍ସି ଜେଲ୍ ଜେଲ୍ଗୁଡ଼ିକରେ ସୁବିଧାର ଅଭାବ ବିଷୟକୁ ଆଜି ସୁପ୍ରିମ୍କୋର୍ଟ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ଏହା ଯୋଗୁଁ ବିଚାରରେ ବିଳମ୍ୟ ଘଟୁଛି ଓ ବିଚାରଧୀନ କଏଦୀମାନଙ୍କର ସଂଖ୍ୟା ବୃଦ୍ଧି ପାଇଚାଲିଛି ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି ପରିସ୍ଥିତିର ମୁକାବିଲା ପାଇଁ ନିର୍ଦ୍ଦେଶନାମା ଜାରି ସକାଶେ ଅଦାଲତ ଆଟର୍ଣ୍ଣି କେନେରାଲ୍ଙ୍କର ସହାୟତା ଲୋଡ଼ିଛନ୍ତି

କ୍ରିକେଟ୍ ଆକି ଲର୍ଡସ୍ଠାରେ ଭାରତ ଆୟୋଜକ ଇଂଲଣ୍ଡକୁ ଭେଟୁଥିବାବେଳେ ତିନି ମ୍ୟାଚ୍ ବିଶିଷ୍ଟ ଏହି ଏକ ଦିବସୀୟ ସିରିଜ୍ ଜିତିନେବା ପାଇଁ ଲକ୍ଷ୍ୟ ରଖିଛି

ଆକିର ମ୍ୟାଚ୍ କିତିଲେ ଏହା ଭାରତର କ୍ରମାଗତ ଦଶମ ଦ୍ୱିପକ୍ଷୀୟ ଏକଦିବସୀୟ ସିରିଜ୍ ବିଜୟ ହେବ